ପିଏମ୍ ଅରୁଣାଚଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୌଳିକ ଡ଼ାଞ୍ଚାର ବିକାଶ ଅରୁଣାଚଳ ପ୍ରଦେଶର ଏକ ଦୀର୍ଘଦିନର ଦାବି ରହିଆସିଛି ଯାହାକୁ ପୂର୍ବତନ ସରକାରମାନେ ଉପେକ୍ଷା କରିଆସିଛନ୍ତି ସେ କହିଛନ୍ତି ରାଜ୍ୟର ବିକାଶ ପାଇଁ ପାଣ୍ଡି ଓ ମନୋବଳର ଅଭାବ ନକରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ଇଟାନଗରଠାରେ ବିଭିନ୍ନ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିସାରି ଏକ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରତିଷ୍ଠାନର ଏକ ସ୍ଥାୟୀ କ୍ୟାମ୍ପସ ପାଇଁ ମଧ୍ୟ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ଏହା ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟର ତୂତୀୟ ଫିଲ୍ମ ଓ ଟେଲିଭଜନ ଅନୁଷ୍ଠାନ ଏହି ଅନୁଷ୍ଠାନ ଉତ୍ତର ପୂର୍ବାଞ୍ଚଳର ପ୍ରତିଭାଶାଳୀ ଯୁବକଯୁବତୀମାନଙ୍କୁ ଟେଲିଭିଜନ କ୍ଷେତ୍ରରେ ପ୍ରବେଶ ପାଇଁ ସୁଯୋଗ ପ୍ରଦାନ କରିବ ହୋଲଙ୍ଗିଠାରେ ଏକ ନୂତନ ବିମାନବନ୍ଦର ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ସେହି ବିମାନବନ୍ଦର ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଦେଶ ପାଇଁ ସାମରିକ ଦୃଷ୍ଟିକୋଶରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେବ

ଏହି ପ୍ରକଳ୍ପ କ୍ରିଷ୍ଣା ଗୋଦାବରୀ ଅବବାହିକାରେ ଅବସ୍ଥିତ କ୍ରିଷ୍ଣପଟନମଠାରେ ଭାରତ ପେଟ୍ରୋଲିୟମ ନିଗମ ଲିମିଟେଡ୍ର ନୂଆ ଟରମିନାଲର ସେ ଭିଭିପ୍ରସ୍ତର ସ୍ଥାପନ କରିବେ ତାମିଲନାଡୁର ତିରୁପୁରଠାରେ ସେ ଇଏସ୍ଆଇସି ହସ୍କିଟାଲର ଭିଭିପ୍ରସ୍ତର ସ୍ଥାପନ କରିବେ

ଚେନ୍ନାଇ ବିମାନବନ୍ଦରର ଆଧୁନିକୀକରଣ ପାଇଁ ତ୍ରିଚି ବିମାନବନ୍ଦରଠାରେ ଏକ ସମନ୍ଧିତ ଅଟାଳିକାର ସେ ଭିଭିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ଚେନ୍ନାଇର ଇଏସ୍ଆଇସି ହସ୍କିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏହି ଅବସରରେ ବିପିସିଏଲ୍ର ଏନୋର୍ କୋଷ୍ଟାଲ ଟର୍ମିନାଲକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ଚେନ୍ନାଇ ବନ୍ଦରରୁ ଚେନ୍ନାଇ ପେଟ୍ରୋଲିୟମ ନିଗମ ଲିମିଟେଡ ମନାଲି ଶୋଧନାଗାର ପର୍ଯ୍ୟନ୍ତ ନୂଆ ଅଶୋଧୂତ ତେଳ ପାଇପ୍ଲାଇନ୍କୁ ଶ୍ରୀ ମୋଦି ଉଦ୍ଘାଟନ କରିବେ ଚେନ୍ନାଇ ମେଟ୍ରୋର ଏକ ସେକୁନର ପାସେଞ୍ଜର ସେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ

କର୍ଣ୍ଣାଟକର ହୁବୁଲିଠାରେ ପ୍ରଧାନମନ୍ତ୍ରୀ ଧରୱାଡ ଆଇଆଇଟିର ଭିଭିପ୍ରସ୍ତର ସ୍ଥାପନ କରିବେ ଧରୱାଡଠାରେ ସିଟି ଗ୍ୟାସ୍ ବଣ୍ଟନ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ

ବୁଧବାର ଦିନ ଦିଲ୍ଲୀରେ ଥିବା ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ସେ ଏ ସମ୍ପର୍କରେ ଚିଠିଲେଖି ଜଣାଇ ଦିଆଯାଇଛି ହାଫିଜ ସୟିଦକୁ ଜାତିସଂଘ ସନ୍ତାସବାଦୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବାରୁ ପାକିସ୍ତାନରେ ଜମାତ୍ ଉଦ୍ ଦାବା ମୁଖ୍ୟର ଅବାଧ ଚଳାଚଳ ଥିବା ନେଇ ଭାରତ ବିରୋଧ ପ୍ରଦର୍ଶନ କରିଆସୁଛି ଏବଂ ଏ ସମ୍ପର୍କରେ ବିଭିନ୍ନ ସମୟରେ ଇସ୍ଲାମବାଦକୁ ଅବଗତ କରାଉଛି କୁମ୍ଭମେଳା ପ୍ରିପ୍ରାରେସନ ଉତ୍ତରପ୍ରଦେଶର କୁୟମେଳା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ବସନ୍ତ ପଞ୍ଚମୀ ଅବସୀରେ ସାହିସ୍ନାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏହା ହେଉଛି ତୃତୀୟ ଓ ଅନ୍ତିମ ସାହିସ୍ନାନ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

ଭିଭିଆଇପି ଏବଂ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଲକ୍ଷଲକ୍ଷ ଲୋକ କୁମ୍ଭମେଳାକୁ ପ୍ରତିଦିନ ପରିଦର୍ଶନ କରିବାକୁ ଆସୁଛନ୍ତି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 ପ୍ରୟାଗରାଜ କୁି ୍ରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଆସନ୍ତା ବର୍ଷ ସୁଦ୍ଧା ଗଙ୍ଗା ନଦୀ ପାଣି ପିଇବା ଯୋଗ୍ୟ ହୋଇପାରିବ ଶ୍ରୀ ଗଡକରୀ କହିଛନ୍ତି ହଳଦିଆରୁ ପ୍ରୟାଗରାଜ ପର୍ଯ୍ୟନ୍ତ ଜାହାଜ ଚଳାଚଳ ପାଇଁ ସରକାର ଜୋର୍ସୋର୍ରେ ପ୍ୟାସ ଚଳାଇଛନ୍ତି

ଏହା ପୂର୍ବଭାରତର ସର୍ବବୃହତ କୃଷିକ୍ୟୁ ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ ଏବଂ କେନ୍ଦ୍ରକୃଷିମନ୍ତ୍ରୀ ରାଧାମୋହନ ସିଂ ଏହାକୁ ମିଳିତ ଭାବେ ଉଦ୍ଘାଟନ କରିବେ ଇଲେକ୍ସନ କମିଶନ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଭୋଟର ସଂଶୋଧନ ଓ ସୂଚନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏଥିରେ ଭୋଟରମାନଙ୍କ ନାମ ନୂଆ ପଞ୍ଜିକରଣ ଭୋଟର ପରିଚୟପତ୍ରରେ ସଂଶୋଧନ ଆଦି ବିଷୟକୁ ଗୁରୁତ୍ୱ ଦିଆଯାଇଛି

ଭୋଟର ତାଲିକା ସଂଶୋଧନ ଏବଂ ଭୋଟରଙ୍କ ପରିଚୟପତ୍ର ଓ ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ନୂଆଦିଲ୍ଲୀଠାରେ ଆୟୋଗଙ୍କ ପକ୍ଷରୁ ହୋଇଥିବା ଏକ ଦୁଇଦିନିଆ ତାଲିମ ଓ କର୍ମଶାଳାରେ ଅତ୍ୟାଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା ଇଡି ବାଡ୍ରା ବ୍ୟବସାୟୀ ରବର୍ଟ ବାଡ୍ରା ଏକ କଳାଧନ ତଦନ୍ତ ମାମଲାରେ ଆଜି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ସମ୍ମୁଖରେ ହାଜର ହୋଇଛନ୍ତି

ହସ୍କିଟାଲରେ ଭର୍ତ୍ତି ହୋଇଥିବା ଅଧିକାଂଶ ଲୋକଙ୍କର ଅବସ୍ଥା ସଙ୍କଟାପନୁ ରହିଥିବା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି ଏହି ଘଟଣାରେ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ କିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି

ଲଦାଖ ଅଞ୍ଚଳକୁ ଡିଭିଜନ ମର୍ଯ୍ୟାଦା ଦିଆଯିବା ଦ୍ୱାରା ସେହି ଅଞ୍ଚଳର ବାସିନ୍ଦାମାନେ ନିୟମିତ ପ୍ରଶାସନିକ ଅନୁମତିଗୁଡ଼ିକ ଲେହସ୍ଥିତ ଡିଭିଜନାଲ୍ ସଦର କାର୍ଯ୍ୟାଳୟରୁ ପାଇପାରିବେ ଏହି ନୂଆ ଡିଭିଜନ ସୃଷ୍ଟି ହେବା ଦ୍ୱାରା ବିଭାଗୀୟ ସ୍ତରରେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ମିଳିପାରିବ ଏଟିପି ଟେନ୍ସିଲ୍ ଭାରତୀୟ ପ୍ରତିଯୋଗୀ ପ୍ରଜ୍ଜେଶ ଗୁନ୍ନେଶ୍ୱରନ୍ ଓ ଶଶିକୁମାର ମୁକୁନ୍ଦ ଆଜି ଚେନ୍ନାଇ ଓପନ୍ ଚାଲେଞ୍ଜର ଏଟିପି ଟେନିସ୍ ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ଗୁଡ଼ିକ ଖେଳିବେ

ଆଜି ସେମିଫାଇନାଲ୍ରେ ସେ ଅଷ୍ଟ୍ରେଲିଆର ଆଣ୍ଟ୍ୟ ହାରିସ୍ଙ୍କୁ ମୁକାବିଲା କରିବେ

ଆଜି ସେ ସେମିଫାଇନାଲ୍ରେ ଫ୍ରାନ୍ନର କୋରେନ୍ଷ୍ଟିନ୍ ମୌଟେଟ୍ଙ୍କୁ ମୁକାବିଲା କରିବେ ରାଜସ୍ତାନ ଏଜିଟେସନ ରାଜସ୍ତାନରେ ଗୁର୍ଜର ଆରକ୍ଷଣ ସଂଘର୍ଷ ସମିତିର ଆନ୍ଦୋଳନକାରୀମାନେ ଗତକାଲି ସଂଧ୍ୟାରୁ ସବାଇ ମାଧୋପୁର ଜିଲ୍ଲାର ମଲାରନା ଡୁଙ୍ଗରଠାରେ ମୁମ୍ୟାଇ ଦିଲ୍ଲୀ ରେଳ ଲାଇନ୍କୁ ଅବରୋଧ କରି ରହିଛନ୍ତି